କରୋନା ସଂକ୍ରମଣ ସ୍ସିତିକୁ ଦୃଷିରେ ରଖି ରାଜ୍ୟ ସରକାର ଏହି ନିଷ୍ବଭି ନେଇଥିବା ସ୍ୱତନ୍ତ ରିଲିଫ୍ କମିଶନର ସ୍ଚନା ଦେଇଛନ୍ତି

ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏହି ନିଷ୍ବଉ ନିଆଯାଇଛି

ଅନ୍ୟପକ୍ଷରେ ଜରୁରୀ ନ ଥିଲେ ଯାତ୍ରା ନ କରିବାକୁ ପରାମର୍ଶ ମଧ୍ଯ ଦିଆଯାଇଛି

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯିବ